ସମ୍ପୂକ୍ତ ବିଭାଗଗୁଡ଼ିକୁ ସେ ମାସ୍କ ଗ୍ଲୋଭ୍ସ୍ ଏବଂ ଭେଷ୍ଟିଲେଟର୍ ଅଦି ଆବଶ୍ୟକ ଚିକିତ୍ସା ସରଞ୍ଜାମର ଯଥେଷ୍ଟ ପରିମାଣରେ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ କରୋନା ସହାୟତା କେନ୍ଦ୍ର ସରକାର କରୋନା ବିରୋଧରେ ଲଢ଼େଇ ପାଇଁ ସମସ୍ତ ରାଜ୍ୟପାଇଁ ସହାୟତା ଘୋଷଣା କରିଛନ୍ତି

କରୋନା ମହାମାରୀ ଏବଂ ଏହାରେ ପରବର୍ତ୍ତୀ ମୁକାବିଲାପାଇଁ ଏହି ଅନୁଦାନ ଘୋଷଣା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି

ଆନ୍ଧ୍ରପ୍ରଦେଶ ଆସାମ ହିମାଚଳ ପ୍ରଦେଶ କେରଳ ମଣିପୁର ମେଘାଳୟ ମିକୋରାମ୍ ନାଗାଲ୍ୟାଣ୍ଡ ପଞ୍ଜାବ ସିକ୍କିମ୍ ତାମିଲନାଡୁ ତ୍ରିପୁରା ଉତ୍ତର ପ୍ରଦେଶ ଏବଂ ପଣ୍ଟିମବଙ୍ଗକୁ ମଧ୍ୟ ଏହି ଆର୍ଥକ ସହାୟତା ମିଳିବ

କରୋନା ଷ୍ଟେଟ୍ସ୍ ହିମାଚଳ ପ୍ରଦେଶ ସରକାର ତାଙ୍କ ରାଜ୍ୟକୁ ଅନ୍ୟ ରାଜ୍ୟ ତଥା ଦେଶରୁ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବାପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ କାର୍ଯ୍ୟରେ ଲଗାଇବାପାଇଁ ନିଷ୍ପଭି ନେଇଛନ୍ତି

ନିଜାମୁଦ୍ଦିନ୍ ଧର୍ମସଭାରେ ଯୋଗଦେଇ ରାଜ୍ୟକୁ ଫେରିଥିବା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସେ ଦିଲ୍ଲୀରେ ମର୍କଚ୍ଚ ନିକାମୁନଦ୍ଦିନ୍ ଧର୍ମସଭାରେ ଯୋଗ ଦେଇଥିଲେ ତାଙ୍କ ପୁଅଙ୍କଠାରୁ ଏହି ସଂକ୍ରମଣ ହୋଇଥିଲା

ଏହି ସ୍ୱାସ୍ଥ୍ୟ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି ଗୋଷୀ ସଂକ୍ରମଣ ରୋକିବାକୁ ଏହି ନିଷ୍କଭି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ଦୀପକ୍ କୁମାର କହିଛନ୍ତି

ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି ସ୍କୁଲ୍ଗୁଡ଼ିକ ବନ୍ଦ୍ ରହିବା ସହିତ ଘର ବାହାର କାର୍ଯ୍ୟକଳାପ ଉପରେ କଟକଣା ଲାଗିଥିବାରୁ ପିଲାମାନଙ୍କୁ ଘର ମଧ୍ୟରେ ସ୍ହଜନଶୀଳ ଖେଳକୁଦ କରିଆରେ ବାନ୍ଧି ରଖିବା ବଡ଼ କଷ୍ଟସାଧ୍ୟ ହୋଇପଡ଼ିଛି କେତେକ ପିଲା ୟୁ ଟ୍ୟୁବ୍ରୁ ସଙ୍ଗୀତ ଶିକ୍ଷା କର୍ଥିବାବେଳେ କେତେକ ବାପାମାମାନେ ପିଲାମାନଙ୍କୁ ନ୍ନତନ ଭାଷା ଶିକ୍ଷା ଦେଉଛନ୍ତି ଅଭିଭାବକମାନେ କଟକଣା ଜାରି ରହିଥିବା ସମୟରେ ପିଲାମାନଙ୍କୁ ପରିସ୍ଥିତିକୁ କିପରି ସାମ୍ନା କରାଯାଇପାରିବ ତାହା ଶିଖାଉଥିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ବିବେଚନା କରାଯାଉଛି

ରାଷ୍ଟ୍ରପତି ଷି କିନ୍ପିଙ୍ଗ୍ଙ୍କ ଆହ୍ୱାନକ୍ରମେ ଆଜି କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ଜାତୀୟ ଶୋକ ପାଳନ କରାଯାଇଛି ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ ସମେତ ଚୀନ୍ର ବରିଷ ନେତୃବୃନ୍ଦ ଏହି ଜାତୀୟ ଶୋକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ

ଏହି ଅଞ୍ଚଳରେ ଧୀରେ ଧୀରେ ଅବସ୍ଥା ସୁଧୁରୁଥିଲାବେଳେ ସତର୍କତାମୂଳକ ପଦକ୍ଷେପ କାରି ରହିଛି ଡବ୍ଲ୍ୟୁଏଫ୍ପି ବିଶ୍ୱ ଖାଦ୍ୟ ଯୋଜନା ଡବ୍ଲ୍ୟୁଏଫ୍ପି କହିଛି ବ୍ୟାପକ ଭାବେ ସଂକ୍ରମିତ ହେଉଥିବା ମହାମାରୀ କରୋନା ଏପର୍ଯ୍ୟନ୍ତ ବିଶ୍ୱ ଖାଦ୍ୟ ଶୃଙ୍ଖଳ ଉପରେ କ୍ଷତି ପହଞ୍ଚାଇ ପାରି ନାହିଁ ତେବେ ପ୍ରମୁଖ ଖାଦ୍ୟ ଆମଦାନୀକାରୀ ରାଷ୍ଟ୍ରଗୁଡ଼ିକ ଶଙ୍କାଗ୍ରସ୍ତ ହେଲେ ଆଗକୁ ଏହି ଶୃଙ୍ଖଳ ବାଧାପ୍ରାପ୍ତ ହୋଇପାରେ ବୋଲି ଡବ୍ଲ୍ୟଏଫ୍ପି କହିଛି ଜାତିସଂଘର ଏହି ସଂସ୍ଥା କହିଛି ବିଶ୍ୱ ଖାଦ୍ୟଶସ୍ୟ ବଜାରରେ ଯଥେଷ୍ଟ ପରିମାଣର ସାମଗ୍ରୀ ମହକ୍ରୁଦ ଅଛି ଏବଂ ଖାଦ୍ୟସାମଗ୍ରୀର ମୂଲ୍ୟ ମଧ୍ୟ କମ୍ ରହିଛି ତେବେ ଉତ୍ପାଦନକାରୀମାନଙ୍କ ଖାଦ୍ୟଶସ୍ୟ ସାମଗ୍ରୀ ଉପଭୋକ୍ତାଙ୍କ ପାଖରେ ପହଞ୍ଚ ନ ପାରିଲେ ଆଗକୁ ସମସ୍ୟା ଉପୁଜିବ ବୋଲି ଡବ୍ଲ୍ୟଏଫ୍ପି କହିଛି କରୋନା ଶ୍ରୀଲଙ୍କା ଶ୍ରୀଲଙ୍କା କରୋନା ସଂକ୍ରମଣକୁ ନେଇ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ସେଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତ ଦେହକୁ ପାରମ୍ପରିକ ରୀତି ଅନୁଯାୟୀ ସମାଧି ନ ଦେବାରୁ ବିବାଦ ଦେଖାଦେଇଛି

ତେବେ ଅଳ୍ପ ସଂଖ୍ୟକ ମୁସଲମାନ ଧାର୍ମିକ ଗୋଷ୍ଠୀ ଏବଂ ରାଜନେତା ଏହାକୁ ସେମାନଙ୍କର ବିଶ୍ୱାସର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛନ୍ତି ଅନ୍ୟ ପକ୍ଷରେ ଆମ୍ନେଷ୍ଟି ଇଷ୍ଟରନ୍ୟାସନାଲ କହିଛି କରୋନା ସଂକ୍ରମଣ ପ୍ରସାରକୁ ରୋକିବାପାଇଁ ପ୍ରତିବନ୍ଧକ ଲାଗୁ ନ ହେବା ପର୍ଯ୍ୟନ୍ତ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାରକୁ କର୍ତ୍ତ୍ୱପକ୍ଷ ସମ୍ମାନ ଦେବା ଆବଶ୍ୟକ ଘଟଣା ଉପରେ ନଜର ରଖିବାପାଇଁ ଶ୍ରୀଲଙ୍କା ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି

ଏକ ରିପୋର୍ଟ ଅନୁଯାୟୀ ଗତକାଲି କରାଚୀ ବିମାନ ବନ୍ଦରରେ ପ୍ରଥମେ ଗୋଟିଏ ବିମାନ ଆମେରିକାର ନାଗରିକମାନଙ୍କୁ ଫେରେଇ ନେବାପାଇଁ ଅବତରଣ କରିଥିଲାବେଳେ ଦ୍ୱିତୀୟ ବିମାନ ଇସ୍ଲାମାବାଦରେ ଅବତରଣ କରିଥିଲା

ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ପୂର୍ବରୁ ସଂକ୍ରମିତ ରୋଗୀଙ୍କ ସଂସ୍ୱର୍ଶରେ ଆସିଥିବା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ନ ଥିବା କିମ୍ବା ସାମାଜିକ ଦୂରତା ବଜାୟ ରଖି ନ ଥିବା ଲୋକଙ୍କୁ ପରୀକ୍ଷା କରିବା ପରେ ଏହି ନୃତନ ମାମଲା ଚିହ୍ନଟ କରାଯାଇଛି ଦେଶରେ ସାମାଜିକ ଦୂରତା ପାଳନ କରିବା ସହ ଅନ୍ୟାନ୍ୟ ନିୟମ ପାଳନ କରିବା ଉପରେ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି

ଏକ ସରକାରୀ କାର୍ଯ୍ୟକ୍ରମରେ ଏହି ଯାତ୍ରୀମାନେ ସୋଲୋମନ୍ ଦ୍ୱୀପର ରାଜଧାନୀ ହୋନିଆରାରୁ କରୋନା ମହାମାରୀ ସଂକ୍ରମଣର ମୁକାବିଲା ସକାଶେ ଆରେଆର୍ ଗ୍ରାମବାସୀଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ